ଅପରପକ୍ଷରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ୍ରାମ ମାଂନଝି ଆରକ୍ଷେଡି ନେତୃତ୍ୱରେ ପରିଚାଳିତ ମେଣ୍ଟରେ ଯୋଗଦେଇଛନ୍ତି

ଅବଦୁଲ୍ଲା ପିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଜୁଡାନ୍ ରାଜା ଅବଦୁଲ୍ଲା ବିନ୍ ଅଲ ହୁସେନ୍ଙ୍କ ସହ କଥାବାର୍ତ୍ତା କରିବେ ଏହି ଆଲୋଚନାରେ ଦ୍ୱିପାକ୍ଷିକ ସ୍ୱାର୍ଥଜଡିତ ବିଷୟ ଆଞ୍ଚଳିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗମାନ ସ୍ଥାନ ପାଇବ ବୋଲି ଆଶା କରାଯାଉଛି ଭାରତକୁ ସରକାରୀଗସ୍ତରେ ଆସିଥିବା ରାଜା ହୁସେନଙ୍କୁ ଆଜି ରାଷ୍ଟ୍ରପତି ଭବନ ପରିସରରେ ସ୍ୱାଗତ ସମ୍ଭର୍ଦ୍ଦନା ଜ୍ଞାପନ କରାଯିବ ଏହା ପରେ ସେ ବିଜ୍ଞାନ ଭବନରେ ଇସ୍ଲାମୀୟ ଐତିହ୍ୟ ଓ ବୁଝାମଣା ତଥା ଉଦାରବାଦ ଉପରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ରାଜା ଅବଦୁଲ୍ଲା ଭେଟିବାର କାର୍ଯ୍ୟକ୍ରମ ରହିଛି ଏହା ପରେ ତାଙ୍କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ସାକ୍ଷାତ କରିବେ ଗତକାଲି ସେ ନୂଆଦିଲ୍ଲୀଠାରେ ଭାରତ ଜୋଡାନ ବ୍ୟବସାୟ ଫୋରମ୍ରେ ଉଦ୍ବୋଧନ ଦେଇଥିଲେ ଜୋଡାନରେ କାମ କରିବା ପାଇଁ ଭାରତୀୟ କମ୍ପାନୀମାନଙ୍କ ପାଇଁ ପ୍ରଚୁର ସୁବିଧା ସୁଯୋଗ ରହିଛି ବୋଲି ସେ କହିଥିଲେ ଏହି ଅବସରରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଉଦ୍ବୋଧନ ଦେଇଥିଲେ ପିଏମ ଜେକେ ସିଏମ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ପରିସ୍ଥିତି ଏବଂ ବିଭିନ୍ନ ଘଟଣାବଳୀ ସମ୍ପର୍କରେ ଆଲୋଚନା କରିଛନ୍ତି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରାୟ ଏକଘଷ୍ଟା ବ୍ୟାପି ଏହି ଆଲୋଚନାକାଳରେ ସୁଶ୍ରୀ ମୁଫ୍ତି ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ନିରାପତ୍ତା ପରିସ୍ଥିତି ଏବଂ ସୀମାନ୍ତର ସ୍ଥିତି ସମ୍ପର୍କରେ ମୁଖ୍ୟତଃ ଅବଗତ କରାଇଛନ୍ତି

ଦଳର ସାଧାରଣ ସମ୍ପାଦକ ଭ୍ରପେନ୍ଦ୍ର ଯାଦବ ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ବୈଠକରେ ଏକ ସଙ୍ଗେ ହେଉଥିବା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି ବିଜେପି ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ବୈଠକରେ ଆଲୋଚିତ ବିଭିନ୍ନ ଜନହିତକର ଯୋଜନା ଉପରେ ସାମ୍ଭାଦିକମାନଙ୍କୁ ବିସ୍ତୃତ ସ୍ୱଚନା ଦେଇଥିଲେ

ଏସବୁ ଅସ୍ତ୍ରଶସ୍ତ ସେନାବାହିନୀ ପାଇଁ ଅପରିହାର୍ଯ୍ୟ ଏବଂ ସଂଗ୍ରାମ ସକାଶେ ଦକ୍ଷତା ବୃଦ୍ଧି କରିବ ଡିଏସି ମଧ୍ୟ ପଦାତିକ ଏବଂ ବିମାନ ବାହିନୀ ପାଇଁ ଉଦ୍ଧିଷ୍ଟ ଉଚ୍ଚ ଶକ୍ତି ସମ୍ପନ୍ନ ରେଡିଓ ରିଲେ ସରଞ୍ଜାମ ସଂଗ୍ରହ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି

ଏହା କେବଳ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀଙ୍କ ଦକ୍ଷତା ନୁହେଁ ସଂସ୍କାରବାଦୀ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ତାଙ୍କର ଦୁରଦୃଷ୍ଟିର ପରିଚୟ ଦିଏ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ବିଶ୍ୱ ଅର୍ଥନୈତିକ ମାନଚିତ୍ରରେ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଏକ ନୂଆ ଭାରତ ଆବିର୍ଭାବ ଘଟୁଛି ବୋଲି ଶ୍ରୀ ଶାହା କହିଛନ୍ତି

ପାଟଣାଠାରେ ପୂର୍ବତନ ବିହାର କଂଗ୍ରେସ ସଭାପତି ଅଶୋକ ଚୌଧୁରୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ତାଙ୍କ ସହ ଅନ୍ୟ ତିନିଜଣ ଏମଏଲସି ତନଭିର ଅଖତର ଦିଲ୍ଲୀପ ଚୌଧୁରୀ ଏବଂ ରାମଚନ୍ଦ୍ର ଭାରତୀ ଜେଡ୍ୟୁରେ ଯୋଗଦେବାକୁ ନିଷ୍ପତ୍ତି ବିଧାନ ପରିଷଦରେ ସେମାନଙ୍କୁ ପୃଥକ୍ ପୃଥକ୍ ଭାବେ ମାନ୍ୟତା ଦେବାକୁ ଚୌଧୁରୀ ଗୃହର ଉପାଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି

ପାଟନାଠାରେ ସେ କହିଛନ୍ତି ଯେ ଏନଡିଏ ମେଣ୍ଟରେ ସେ ଅଶ୍ୱସ୍ତି ବୋଧ କରିବାରୁ ଏହାକୁ ଛାଡି ଆରଜେଡି ମେଣ୍ଟରେ ଯୋଗଦେଇଛନ୍ତି

ଆୟକର ବିଭାଗ ମଧ୍ୟ ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ୍ ଚୋକ୍ସିଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି ଏହି ନୋଟିସ ବୋର୍ଡରେ ତାଙ୍କର ଭାରତ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ନୀରବ ମୋଦି ଓ ମେହୁଲ୍ ଚୋକସୀଙ୍କୁ ବିଭିନ୍ନ ସଂସ୍ଥା ଦ୍ୱାରା ତଦନ୍ତ ପରିସରରେ ରଖାଯାଇଛି

ଏଥିରେ ମହିଳା ଉଦ୍ୟୋଗଙ୍କ ପ୍ରୋସାହିତ କରିବା ପାଇଁ ସେ ଏହି ସଂସ୍ଥାକୁ କହିଛନ୍ତି ଗତକାଲି ସନ୍ଧ୍ୟାରେ କଲିକତାଠାରେ ଏକ କାର୍ଯ୍ୟକ୍ରମରେ ସ୍କୁତି ଇରାନୀ କହିଛନ୍ତି ଇଜିରାର ଏହି ପ୍ରୟାସ ଉଭୟ ମହିଳା ସଂଶକ୍ତିକରଣ ଏବଂ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ସହାୟକ ହୋଇପାରିବ

ଆଗ୍ରହୀ ଉଦ୍ୟୋଗୀ ମୁଦ୍ରା ରଣ ଜରିଆରେ ସରକାରଙ୍କଠାରୁ ଏଥିପାଇଁ ଅର୍ଥ ନେଇ ଉପକୃତ ହୋଇପାରିବେ ଝୋଟର ବିଭିନ୍ନ ବ୍ୟବହାର ସମ୍ପର୍କରେ ସେ କହିଛନ୍ତି ଯେ ଏହାକୁ ଜିଓ ଟେକୁଟାଇଲ ବିଶେଷ ଭାବେ ବ୍ୟବହାର କରିହେବ

ଏହି ଅଞ୍ଚଳଟି ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରହିଛି ଏହା ଉପରେ ସିରିଆ ଓ ରୁଷ ସୈନ୍ୟମାନେ ଗତମାସ ଅଠର ତାରିଖରେ ପ୍ରବଳ ଆକ୍ରମଣ କରିଥିଲେ

ଦକ୍ଷିଣ କୋରିଆର ପିୟୋଙ୍ଗଚାଙ୍ଗରେ ଅନୁଷ୍ଠିତ ଶୀତକାଳୀ ଅଲିମ୍ପିକ୍୍ୱରେ ରୁଷିଆକୁ ନିଲମ୍ପିତ କରାଯାଇଥିଲା